ପରେ ତାଙ୍କ କର୍ମମୟ ଜୀବନ ମୁଖ୍ୟ କେନ୍ଦ୍ ଉକୁଳସଙ୍ଗୀତ ମହାବିଦ୍ୟାଳୟକୁ ନିଆଯାଇଥିଲା ସେଠାରେ ତାଙ୍କୁ ଗାର୍ଡ ଅପ୍ ଅନର ଦିଆଯାଇଥିଲା

ବିଜୟ ମହାନ୍ତିଙ୍କ ବିୟୋଗରେ ଓଡିଆ ମଞ୍ଚ ଥିଏଟରଯାତ୍ରା ଚଳଚିତ୍ର ଜଗତରେ ବିରାଟ ଶୃନ୍ୟସ୍ଥାନ ସୃଷ୍ଟି ହେବା ସହ ଏକଯୁଗର ଅନ୍ତ ଘଟିଛି

ମାତ୍ର 'କରୋନା' ଜନିତ କଟକଶା ଯୋଗୁଁ ତାହା ହୋଇପାରିନଥିଲା ତେବେ ଆଜି ଆବଶ୍ୟକ ସାମାଜିକ ଦିରତା ଅବଲମ୍ସନ କରାଯାଇ ସେମାନଙ୍କୁ ଏସ୍ପି ପ୍ରତ୍ୟୁଷ ଦିବାକର ସମ୍ମାନୀତ କରିଛନ୍ତି